ମୁଖ୍ୟମନ୍ତୀ ନବୀନ ପଟନାୟକ ଏହି କୃଷି ମହୋହବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଚଳିତବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି 'ସମନ୍ପିତ ଚାଷ ଚାଷୀଙ୍କ ବିକାଶ'

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ